ମୂଳସ୍ତରରେ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି

ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଗତକାଲି ଗ୍ରାମାଞ୍ଚଳ ବିକାଶ ସମ୍ପନ୍ଧୀୟ ପ୍ରମ୍ରଖ ଯୋଜନାଗ୍ରଡ଼ିକର ସମୀକ୍ଷା କରିଥିଲେ ସେ କହିଛନ୍ତି ଯେଉଁ ଯେଉଁ ସ୍ଥାନରେ ଭୂତାଣୁ ସଂକ୍ରମଣ ହୋଇନାହିଁ ସେହିସବୁ ସ୍ଥାନରେ ସାମାଜିକ ଦ୍ୱରତା ବଜାୟ ରଖି ମନରେଗା ଅଧୀନରେ କାର୍ଯ୍ୟ ଆରମ୍ଭ ହେବା ଆବଶ୍ୟକ ମନ୍ତ୍ରୀ କହିଛନ୍ତି ଜଳସେଚନ ଓ ଜଳସଂରକ୍ଷଣ ଉପରେ କାର୍ଯ୍ୟ ପ୍ତି ଅଧିକ ଆଲୋକପାତ କରାଯିବା ଅତ୍ୟନ୍ତ କର୍ରରୀ

ସେହି ସ୍ନୟଂସହାୟକ ଗୋଷୀ ସଦସ୍ୟମାନେ ସାନିଟାଇଜର ପ୍ରସ୍ତୁତ କରୁଛନ୍ତି ଓ ଦେଶରେ ସାମ୍ରହିକ ଭୋଜନ ବ୍ୟବସ୍ଥାରେ ଲୋକମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି

ସେହି ଖାଦ୍ୟଶସ୍ୟଗୁଡ଼ିକୁ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଲୋକମାନଙ୍କୁ ଦିଆଯାଇଛି

ସେହିସବୁ ଖାଦ୍ୟଶସ୍ୟଗୁଡ଼ିକୁ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀମାନଙ୍କୁ ଦିଆଯାଇଛି

ରାଜ୍ୟଗୁଡ଼ିକର ଅତିରିକ୍ତ ଚାହିଦାର ପୂରଣ ପାଇଁ ସେମାନଙ୍କୁ ଏହି ବିକଳ୍ପ ଯୋଗାଇ ଦିଆଯାଉଛି ଲକଡାଉନ୍ ଏଜେମ୍ସନ୍ କେନ୍ଦ୍ର ସରକାର କୃଷିକାର୍ଯ୍ୟ ବୃକ୍ଷରୋପଣ ଆର୍ଥିକ ସେବା ଓ ନିର୍ମାଣ କାର୍ଯ୍ୟ ଭଳି କିଛି କ୍ଷେତ୍ରକୁ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାରୁ ଛାଡ଼ କରିଛନ୍ତି ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏହାର କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଗତକାଲି ଜାରି କରାଯାଇଥିବା ଏହି ନୂଆ ନିର୍ଦ୍ଦେଶରେ କୃଷିକାର୍ଯ୍ୟ ଓ ଉଦ୍ୟାନ କାର୍ଯ୍ୟକୁ କଟକଣାରୁ ଛାଡ଼ କରାଯାଇଛି ସେଗୁଡ଼ିକ ମଧ୍ୟରେ କୃଷିଜାତ ପଦାର୍ଥ ସଂଗ୍ରହ ସେଗୁଡ଼ିକର ଅମଳ ଓ ପ୍ରକ୍ରିୟାକରଣ ଜଙ୍ଗଲଜାତ ପଦାର୍ଥଗୁଡ଼ିକର ସଂଗ୍ରହ ଓ ପ୍ରକ୍ରିୟାକରଣ ପ୍ରଭୃତି ଅନ୍ତର୍ଭୁକ୍ତ ଆଦିବାସୀ ସଂପ୍ରଦାୟର ଲୋକ ଓ ଜଙ୍ଗଲରେ ବାସ କରୁଥିବା ଲୋକମାନଙ୍କ ପାଇଁ ଏହି କଟକଣା ଛାଡ଼ କରାଯାଇଛି

ଗ୍ରାମାଞ୍ଚଳରେ ଜଳଯୋଗାଣ ସଫେଇ କାର୍ଯ୍ୟ ବିଦ୍ୟୁତ ସଂଯୋଗ ପାଇଁ ଖୁଷ୍ଟି ପୋତିବା ଓ ଟେଲିଯୋଗାଯୋଗ ଅପ୍ରିକାଲ ଫାଇବର୍ ବିଛାଇବା ଏବଂ କେବୁଲ୍ ସଂଯୋଗ ଯୋଗାଇବା ଭଳି ନିର୍ମାଣ କାର୍ଯ୍ୟଗୁଡ଼ିକୁ ଅନୁମତି ଦିଆଯାଇଛି

ସେଣ୍ଟର ମାଇଗ୍ରାଣ୍ଟ ଲେବରର କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜିବ ଗୌବା ସମସ୍ତ ପ୍ରବାସୀ ଶ୍ରମିକ ଓ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବ୍ୟକ୍ତିମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଆଶ୍ରୟ ଓ ଖାଦ୍ୟ ସୁନିଶ୍ଚିତ କରିବାକୁ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ କହିଛନ୍ତି ଆକାଶବାଣୀ ସମ୍ଭାଦଦାତା କହିଛନ୍ତି ଶ୍ରୀ ଗୌବା ଜିଲ୍ଲାପାଳମାନଙ୍କ ଦ୍ୱାରା ପରିସ୍ଥିତିର ସମୀକ୍ଷା କରିବା ପାଇଁ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ କହିଛନ୍ତି ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ତଦାରଖ ଏବଂ ସମନ୍ୱୟ ରକ୍ଷା ସକାଶେ ଜିଲ୍ଲାପାଳମାନେ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ପ୍ରତିଟି ଶିବିର ଜଣେ ଲେଖାଏଁ ବରିଷ୍ଣ ଅଧିକାରୀଙ୍କ ଦାୟିତ୍ୱାଧୀନ ରହିବ ବୋଲି ଶ୍ରୀ ଗୌବା ନିର୍ଦ୍ଦେଶ ଦେଇଛନ୍ତି ମହାନଗର ନିଗମଗୁଡ଼ିକରେ କନକଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ପାଇଁ ମ୍ୟୁନିସିପାଲ କମିଶନର ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି

ଏମ୍ସର ଫୁସ୍ଫୁସ୍ ଚିକିତ୍ସା ବିଭାଗ ମୁଖ୍ୟ ଡକୁର ଅନନ୍ତ ମୋହନ ଡାକ୍ତରଙ୍କ ପରାମର୍ଶ ବିନା ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ବଟିକା କିମ୍ବା ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହାର କରାଯାଉଥିବା କୌଣସି ବଟିକାକୁ ସେବନ ନ କରିବା ଲାଗି ସର୍ବସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଏମ୍ସର ଆସୋସିଏଟ୍ ପ୍ରଫେସର ଡକୁର ନିରଜ ନିଶ୍ଚଳ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷାପାଇବା ଲାଗି ଲୋକମାନଙ୍କୁ ନିଜ ନିଜ ଘର ଭିତରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ଏହିସବୁ ପରୀକ୍ଷା ଶୀଘ୍ର ରୋଗ ନିରୂପଣ ଉଦ୍ଦେଶ୍ୟରେ କରାଯାଉ ନାହିଁ ବର୍ଚ ଏହା ପର୍ଯ୍ୟବେକ୍ଷଣ ଓ କେଉଁ କେଉଁ ସ୍ଥାନରେ ଅଧିକ ଭୂତାଣୁ ସଂକ୍ରମଣ ହୋଇଛି ତାହା ଜାଣିବା ପାଇଁ କରାଯାଉଛି

ଲୋକମାନଙ୍କ ସମ୍ଭନ୍ଧୀୟ କୌଣସି ତଥ୍ୟ ଅନ୍ୟକୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଶ୍ରୀ କାନ୍ତ କହିଛନ୍ତି କିଛି ଟ୍ୱିଟ୍ ବାର୍ତ୍ତାରେ ସେ କହିଛନ୍ତି ଲୋକମାନଙ୍କର ବ୍ୟକ୍ତିଗତ ଗୋପନୀୟତାକୁ ଅଗ୍ରାଧିକାର ଦିଆଯିବ ଓ ସରକାର ଏହାକୁ ଗୁରୁତ୍ୱ ଦେଇ ଆସୁଛନ୍ତି ସେ କହିଛନ୍ତି ଆରୋଗ୍ୟ ସେତୁ ଆପ୍ କେବଳ ଜନସାଧାରଣ ଓ ସେମାନଙ୍କର ପରିବାରବର୍ଗ ଏବଂ ସମାଜକୁ କୋଭିଡ୍ ନାଇଷ୍ଟିନ୍ରୁ ସୁରକ୍ଷା ଦେବାକୁ ଉଦ୍ଦିଷ୍ଟ ଭାରତ ଦ୍ୱାରା ନିର୍ମିତ ଏହି ଆପ୍ ବିଶ୍ୱରେ ଏକ ଅନନ୍ୟ ସାଧାରଣ ଆପ୍ ବୋଲି ଦର୍ଶାଇ ସେ କହିଛନ୍ତି ଏହା ଲୋକମାନଙ୍କୁ ସେମାନଙ୍କ ପ୍ରତି ସଂକ୍ରମଣର ବିଶଦ ବିଷୟରେ ତଥ୍ୟମାନ ଦେବ ଏହି ମୋବାଇଲ୍ ଆପ୍ ସେମାନଙ୍କ ପାଇଁ କରୋନା ଭ୍ତାଣୁ ସଂକ୍ରମଣର ବିପଦ ରହିଛି କି ନାହିଁ ତାହା ଜାଣିବାରେ ସାହାଯ୍ୟ କରିବ ଏହି ଆପ୍ ଲୋକମାନେ ଅନ୍ୟମାନଙ୍କ ସହ ମିଳାମିଶା କରୁଥିବା ତଥ୍ୟକୁ ଭିଭିକରି ସେମାନଙ୍କ ପ୍ରତି ସଂକ୍ରମଣର ବିପଦ କେତେ ପରିମାଣରେ ରହିଛି ତାହାର ମୂଲ୍ୟାଙ୍କନ କରିବ

ଆରୋଗ୍ୟ ସେତୁ ଆପ୍ର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ଇଲେକ୍ଟ୍ରୋନିକ୍କ ଓ ତଥ୍ୟ ବୈଷୟିଜ ଜ୍ଞାନ ମନ୍ତ୍ରଶାଳୟ ସଚିବ ଅଜୟ ପ୍ରକାଶ ସାହାଣେ କହିଛନ୍ତି ଏହି ଆପ୍ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ଏକ ଫଳପ୍ରଦ ଅସ୍ତ୍ର ସାବ୍ୟସ୍ତ ହେବ

ବ୍ରିଟେନ୍ ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାବ୍ କହିଛନ୍ତି କ୍ୟାବିନେଟ୍ ବୈଠକ ପରେ ଏହି ନିଷ୍କଭି ନିଆଯାଇଛି